ଭିଡ଼ିଓ କନ୍ଫରେନ୍ବିଂ ମାଧ୍ଘମରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଓ ରାଜ୍ୟର ବରିଷ ପ୍ରଶାସନିକ ଅଧିକାରୀ ଏହି ବୈଠକରେ ସାମିଲ ହୋଇଥିଲେ

ଖୋର୍ଦ୍ଧା ରୋଡ୍ ପୁରୀ ସେକ୍ସନରେ ରେଳ ଚଳାଚଳ ଆଂଶିକ ଭାବେ ସ୍ୱାଭାବିକ ହୋଇଛି ଗତକାଲି ପୁରୁଷୋଉମ ତପସ୍ୱିନୀ ଏବଂ ପୁରୀ ଦୂର୍ଗ ଏକ୍ପ୍ରେସ୍ ପୁରୀରୁ ଛାଡ଼ିଛି

ସହରର ଅନେକ ଅଞ୍ଞଳକୁ ସାମୟିକ ଭାବେ ବିଦ୍ୟୁତ୍ ଯୋଗାଣ କରାଯାଇଛି

ସେସୁ ପକ୍ଷରୁ ତୁରନ୍ତ ସହରର ଅନ୍ୟାନ୍ୟ ଅଞ୍ଞଳକୁ ବିଦ୍ୟୁତ୍ ଯୋଗାଣ ନେଇ ଯୁଦ୍ଧକାଳୀନ ଭିଭିରେ କାର୍ଯ୍ୟ କାରି ରହିଥିବା କୁହାଯାଇଛି କୋର୍ଟ କାର୍ଯ୍ୟ ବନ୍ଦ ଆକି ଓ ଆସନ୍ତାକାଲି ଓଡିଶା ହାଇକୋର୍ଟରେ କୋର୍ଟ କାର୍ଯ୍ୟ ବନ୍ଦ ରହିବ

ସେହିପରି ରିଲିଫ୍ ଓ ପୁନଃ ଥଇଥାନ କାର୍ଯ୍ୟରେ ମଧ୍ଧ ଏହା ପ୍ରତିବକ୍ଷକ ସାଚିଛି

ଟିଟିଲାଗଡ଼ ରାଜ୍ୟର ଉତପ୍ତ ସହର ଭାବେ ପରିଗଣିତ ହୋଇଛି